ଟ୍ବିଟ୍ କରି ଶ୍ରୀ ମୋଦୀ ଲେଖୁଛନ୍ତି ଭାରତୀୟ କୃଷିକ୍ଷେତ୍ରପାଇଁ ଏହା ଏକ ଐତିହାସିକ ମୁହର୍ଉ ଏହା କୃଷକମାନଙ୍କୁ ଅଧିକ ସଶକ୍ତ କରିବା ସହ ସେମାନଙ୍କ ଫସଲକୁ ସହକରେ ଓ ଅଧକ ମୁଲ୍ୟରେ ବିକ୍ରି କରିବାର ସୁବିଧା ପ୍ରଦାନ କରିବ କୃଷକମାନେ ବିନା କୌଣସି ବାଧାରେ ସେମାନଙ୍ଙ ସାମଗ୍ରୀକୁ ବିକ୍ରୟ କରିପାରିବେ ଓ ପୂର୍ବପରି ସର୍ବନିମୁ ସହାୟକ ମ୍ଲ୍ ଅନୁସାରେ ସରକାର କୃଷକଙ୍ଠାରୁ ସାମଗ୍ରୀ କ୍ରୟ କରିବେ

କୋଭିଡ୍ ହସିଟାଲ୍ରେ ଚିକିିିତ ହେଲେ ଗର୍ଭରେ ଥିବା ଶିଶୁକୁ ମଧ୍ଧ କରୋନାରୁ ମୁକ୍ତ ରଖାଯାଇପାରିବ

କମନ୍ ଆପ୍ଲିକେସନ ଫର୍ମ ସିଏଏଫ୍ କପି ସହ ମାଟ୍ରିକ ସାର୍ଟିଫିକେଟ୍ ମାର୍କସିଟ୍ ସ୍କୁଲ କଶ୍ତକ୍ ଓ ଲିଭିଙ୍ଗ ସାର୍ଟିଫିକେଟ୍ ଏବଂ ଅନ୍ୟ ଆବଶ୍ୟକ କାଗଜପତ୍ର ସାଙ୍ଗରେ ନେବାକୁ କୁହାଯାଇଛି

ଏହି ସମ୍ମାନକୁ ସେ କୃଷି ଭବନର ନେପଥ୍ୟରେ ପ୍ରେରଣା ଭାବରେ ରହିଥିବା ରାଜ୍ୟର କୃଷକ ଓ ଶିବ୍ବୀମାନଙ୍କୁ ଉହର୍ଗ କରିଛନ୍ତି ପାଣିପାଗ ଉତ୍ତର ପଣ୍ଟିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଅଳରେ ସୃଷ୍ ଲଘ୍ରଚାପ ପ୍ରଭାବରେ ରାକ୍ୟର କେତେକ ସ୍ରାନରେ ବର୍ଷା ଲାଗିରହିଛି